ଏଥିସହିତ ୱେବ୍ସାଇଟ୍ ସୋସିଆଲ୍ ମିଡ଼ିଆ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି

ଇଲେକ୍ସନ ଆକୁଭିଟି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆସନ୍ତାକାଲି ମନୋନୟନ ପତ୍ର ଦାଖଲର ଶେଷ ଦିବସ ହୋଇଥିବାରୁ ରାଜନୈତିକ ତତ୍ପରତା ବୃଦ୍ଧିପାଇଛି

ଗତକାଲି ବିକେପି ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କରିଛି

ବର୍ତ୍ତମାନର ଦଳୀୟ ସାଂସଦ ଅନୁରାଗ ଠାକୁର ହିମାଚଳ ପ୍ରଦେଶର ହମିର୍ପୁର ଆସନରୁ ପ୍ରତିଦ୍ୱନ୍ଦିତା କରିବେ ଦଳର ବରିଷ୍ଣ ନେତା ଶାନ୍ତାକୁମାରଙ୍କୁ ଏଥର ଦଳୀୟ ଟିକେଟ୍ରୁ ବିଜେପି ବଞ୍ଚତ କରିଛି

ପାଟ୍ନାଠାରେ ଏକ ମିଳିତ ସାମ୍ଧାଦିକ ସମ୍ମିଳନୀରେ ଏହି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଶତ୍ରଘୁ ସିହ୍ରାଙ୍କ ସ୍ଥାନରେ ପାଟନା ସାହିବ୍ରୁ ନିର୍ବାଚନ ଲଢ଼ିବେ ସେହିଭଳି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଏଥର ନୱାଡ଼ା ଆସନ ପରିବର୍ତ୍ତେ ବେଗୁସରାଇରୁ ପ୍ରତିଦ୍ୱନ୍ଦିତା କରିବେ ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂ ପୂର୍ବ ଚମ୍ପାରଣ ଏବଂ ରାମକୃପାଳୁ ଯାଦବ ପାଟଳୀପୁତ୍ରରୁ ଛିଡ଼ାହେବେ ରାଜ୍ୟରେ ବିରୋଧୀ ମହାମେଣ୍ଟରେ ସିପିଆଇଏମ୍ଏଲ୍କୁ ସ୍ଥାନ ନ ମିଳିବାର୍ତ୍ର ଏଥିରେ ଅସନ୍ତ୍ରଷ୍ଟ ହୋଇ ଦଳପକ୍ଷର୍ ଆରା ସିଓ୍ବାନ୍ କାରାକଟ୍ ଓ ଜେହେନାବାଦ୍ ଆସନରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ସେହିଭଳି ସିପିଆଇ କହିଛି ଦଳପକ୍ଷରୁ ଜେଏନ୍ୟୁ ଛାତ୍ରସଂସଦର ପୂର୍ବତନ ସଭାପତି କହ୍ରାୟାକ୍ରମାରଙ୍କ ଦଳ ବେଗ୍ରସରାଇର୍ଡ ପ୍ରାର୍ଥୀ କରିବ ସେହିଭଳି କଂଗ୍ରେସ ପକ୍ଷରୁ ମଧ୍ୟ ଆଉ ଏକ ନୂଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି

ନ୍ତଆ ତାଲିକା ଅନୁସାରେ ଅଶୋକ ଚହାଣ ମହାରାଷ୍ଟ୍ରର ନାନ୍ଦେଦ୍ ମଲ୍ଟିକାର୍ଜୁନ ଖଡ୍ଗେ କର୍ଷାଟକର ଗୁଲ୍ବର୍ଗା ଆସନରୁ ପ୍ରତିଦ୍ୱନ୍ଦିତା କରିବେ ଏହାଛଡ଼ା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରୀଶ ରାଓ୍ୱତ୍ ନୈନିତାଲ୍ ଏବଂ ବରିଷ୍ଠ ବିଜେପି ନେତା ବିସି ଖଣ୍ଡୁରିଙ୍କ ପୁଅ ମନୀଶ୍ ଖଣ୍ଡୁରି ଗଡ୍ୱାଲ୍ ଆସନରୁ ପ୍ରାର୍ଥୀ ହେବେ ସେ ନିକଟରେ କଂଗ୍ରେସରେ ଯୋଗ ଦେଇଥିଲେ ମହାରାଷ୍ଟ୍ରରେ କଂଗ୍ରେସ ଓ ଏନ୍ସିପି ମଧ୍ୟରେ ଆସନ ବୁଝାମଣା ଚ୍ଚଡାନ୍ତ ହୋଇଛି

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କେଡିଏସ୍ ନେତା ଏଚ୍ଡି ଦେୱେଗୌଡ଼ା କର୍ଷାଟକର ତ୍କୁଙ୍କୁର ଏବଂ କଜ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ଅନନ୍ତନାଗ ଆସନରୁ ନିର୍ବାଚନ ଲଢ଼ିବେ

ୟୁପି ସମାଜବାଦୀ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆସନ୍ତା ଲୋକସଭା ନିର୍ବାଚନରେ ଆଜମ୍ଗଡ଼ ଆସନରୁ ପ୍ରାର୍ଥୀ ହେବାକୁ ନିଷ୍ପଭି ନେଇଛନ୍ତି ଆକି ଦଳପକ୍ଷରୁ ଉଭୟ ଆକମ୍ଗଡ଼ ଓ ରାମପୁର ସଂସଦୀୟ ଆସନପାଇଁ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ଏବେ ରାମପୁର ବିଧାନସଭା ଆସନରୁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଥିବା ମହଜ୍ମଦ ଆଜମ୍ ଖାଁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବେ

ତେବେ ଏକସଙ୍ଗରେ ସେ ମୈନିପୁରୀ ଆସନରୁ ନିର୍ବାଚିତ ହୋଇଥିବାରୁ ସେ ସେଠାରୁ ଇସ୍ତଫା ଦେଇ ଆଜମ୍ଗଡ଼ ଆସନଟିକୁ ରଖିଥିଲେ ରାହ୍ନଲ୍ କେରଳ କେରଳର ଓ୍ୱେଆଣ୍ଡା ସଂସଦୀୟ ଆସନରୁ ପ୍ରାର୍ଥୀ ହେବାପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ଦଳର ରାଷ୍ଟ୍ରୀୟ ସଭାପତି ରାହୁଲ୍ ଗାନ୍ଧିଙ୍କୁ ପ୍ରସ୍ତାବ ଦିଆଯାଇଛି ଉତ୍ତର ପ୍ରଦେଶର ଆମେଠି ଆସନ ସହିତ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ତାଙ୍କୁ ପ୍ରସ୍ତାବ ଦିଆଯାଇଛି ଏଆଇସିସିର ସାଧାରଣ ସମ୍ପାଦକ ଉମେନ୍ ଚାଣ୍ଡି କହିଛନ୍ତି ଏହି ମର୍ମରେ ଶ୍ରୀ ଗାନ୍ଧିଙ୍କ ଦଳ ପକ୍ଷର୍ ଅନ୍ଦ୍ରରୋଧ କରାଯାଇଛି ତେବେ ଏହି ପ୍ରସ୍ତାବ ନେଇ ତାଙ୍କଠାର୍ କୌଣସି ମତାମତ ମିଳି ନାହିଁ ଦଳର ମୁଖପାତ୍ର ରଣଦୀପ୍ ସୂର୍ଯ୍ୟଓ୍ୱାଲା କହିଛନ୍ତି କଂଗ୍ରେସ ସଭାପତି ଏନେଇ କୌଣସି ନିଷ୍ପଭି ନେଇ ନାହାନ୍ତି

ଏହି ସଦସ୍ୟମାନେ ହେଲେ ଦଶପଲ୍ଲାର ପ୍ରର୍ଷଚନ୍ଦ୍ର ନାଏକ ଆସିକାର ଦେବରାଜ ମହାନ୍ତି ଗୁଣୁପୁରର ତ୍ରିନାଥ ଗମାଙ୍ଗ ମୋହନାର ବାସନ୍ତୀ ମଲ୍ଟିକ ଏବଂ ନୀଳଗିରିର ସ୍ୱକାନ୍ତ ନାୟକ

ଜେଟ୍ଲି କଂଗ୍ରେସ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲି କହିଛନ୍ତି ଲୋକସଭା ନିର୍ବାଚନ ପୂର୍ବରୁ ଭୋଟର୍ମାନଙ୍କୁ ପ୍ରଭାବିତ କରିବାପାଇଁ କଂଗ୍ରେସ ମିଥ୍ୟା ଓ କାଲିଆତିର ସୌଦାଗର ସାଜିଛି ଏକ ଫେସ୍ବୁକ୍ ପୋଷ୍ଟରେ ଶ୍ରୀ କେଟ୍ଲି ଅଭିଯୋଗ କରିଛନ୍ତି କର୍ଷ୍ଣାଟକ ବିକେପି ନେତା ବିଏସ୍ ୟେଦ୍ୟୁରାପ୍ପାଙ୍କ ବିରୋଧରେ ତାଙ୍କ ଡାଏରୀର ଯେଉଁସବୁ କାଲ୍ ଏବଂ ଭିତ୍ତିହୀନ ତଥ୍ୟର ଫଟୋକପିସବୁ ଛାପିଛି ତାହା ସତ୍ୟର ଅପଳାପ ନିର୍ବାଚନ କ୍ରିତିବା ପାଇଁ କଂଗ୍ରେସ ଏଭଳି ପନ୍ତାର ଆଶ୍ରୟ ନେଉଛି ବୋଲି ସେ କହିଛନ୍ତି

ନିର୍ବାଚନ କମିଶନ ନିର୍ବାଚନ ଫଳାଫଳର ଅନୁମାନ ଏବଂ ଅନ୍ୟାନ୍ୟ ବିଷୟରେ ଗଣମାଧ୍ୟମରେ ଯେଉଁ ମାର୍ଗଦର୍ଶିକା ଘୋଷଣା କରିଛନ୍ତି ସେଥିରେ ପ୍ରଥମଥର ପାଇଁ ଓ୍ୱେବ୍ସାଇଟ୍ ଏବଂ ସୋସିଆଲ୍ ମିଡ଼ିଆକୁ ଅନ୍ତର୍ଭୁକ୍ତ କରାଯାଇଛି

କମିଶନ ପକ୍ଷରୁ ଆହୁରି କୁହାଯାଇଛି ଏହି ସମୟ ମଧ୍ୟରେ ଜନମତ ସର୍ଭେ ଟିଭି ବିତର୍କ ନିର୍ବାଚନ ସମୀକ୍ଷା କୌଣସି ଦୂଶ୍ୟ କମ୍ୟା ଶ୍ରାବ୍ୟ ତଥ୍ୟାବଳୀ ଗଣମାଧ୍ୟମରେ ସ୍ଥାନ ପାଇପାରିବ ନାହିଁ

ଏହି ଘଟଣା ନେଇ ପାକିସ୍ତାନରେ ହିନ୍ଦ୍ର ସମ୍ପ୍ରଦାୟ ପକ୍ଷର୍ ଦୃତ୍ ପ୍ରତିବାଦ କରାଯିବା ସହ ଘଟଣା ସହ ସମ୍ପୁକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷାନ ଗ୍ରହଣ ପାଇଁ ଦାବି କରାଯାଇଛି ସଂଖ୍ୟାଲଘ୍ର ସମ୍ପ୍ରଦାୟକ୍ର ସେମାନଙ୍କର ଅଧିକାରର ସ୍ତରକ୍ଷା ଯୋଗାଇ ଦେବା ଲାଗି ହିନ୍ଦ୍ର ସମ୍ପ୍ରସାୟ ପକ୍ଷର୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଅବଗତ କରାଯାଇଛି ଜେକେ ଯବାନ ମାର୍ଟିର୍ ଜନ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସୈନ୍ୟଙ୍କ ଅତର୍କିତ ଗ୍ରଳିଗୋଳା ମାଡ଼ରେ ଭାରତୀୟ ସେନା ବାହିନୀର ଜଣେ ଯବାନ୍ ଶହୀଦ୍ ହୋଇଛନ୍ତି ପ୍ରତିରକ୍ଷା ସ୍ୱତ୍ରରୁ ପ୍ରକାଶ ଶାହାପ୍ରର ସେକୁର୍ରେ ଗତକାଲି ସନ୍ଧ୍ୟାର୍ ନିୟନ୍ତ୍ରଣ ରେଖା ସେପଟ୍ର ଭାରତୀୟ ଅଞ୍ଚଳ ଉପରକୁ ପ୍ରବଳ ଗୁଳିଗୋଳା ମାଡ଼ କରାଯାଇଥିଲା ଭାରତୀୟ ଯବାନମାନେ ଏହାର ପାଲଟା ଜବାବ୍ ଦେଇଛନ୍ତି ଏହି ଗୁଳି ବିନିମୟ ଆକି ଭୋର୍ ପର୍ଯ୍ୟନ୍ତ ଚାଲିଥିଲା

ଏହି ଦିବସ ଉପଲକ୍ଷେ ଚଳତ ବର୍ଷର ବାର୍ଭା ହେଉଛି ଯକ୍ଷ୍ମା ରୋଗର ଚିକିତ୍ସା ଓ ନିରାକରଣ ଲାଗି ବିଶ୍ୱସ୍ତରୀୟ ନେତାମାନେ ସଙ୍କ୍ସବଦ୍ଧ ହେବାର ସମୟ ଉପନୀତ ହୋଇଛି ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ କହିଛନ୍ତି ଯକ୍କାମୁକ୍ତ ଭାରତ ଗଠନ କରିବାପାଇଁ ସବୁ ସମ୍ପୃକ୍ତ ପକ୍ଷ ଆଗେଇ ଆସି ସମ୍ମିଳିତ ଭାବେ ଉଦ୍ୟମ କରିବାର ଆବଶ୍ୟକତା ରହିଛି

ଏହି ଦିବସ ଅବସରରେ ଶ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି ଯକ୍ଷ୍ମାମୁକ୍ତ ସମାଜ ଗଠନ ଦିଗରେ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ

ଆଜି ଆଇପିଏଲ୍ରେ ଦୁଇଟି ମ୍ୟାଚ୍ ଖେଳାଯିବ